ସେମାନେ ହେଉଛନ୍ତି ଦେବଗଡ଼ କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର

ତେବେ ମୋବାଇଲ୍ ସ୍ୱାବ ସଂଗ୍ରହ ୟୁନିଟ୍ରେ ମେଡ଼ିକାଲ ପାରାମେଡ଼ିକାଲ ଷ୍ଟାଫ୍ଙ ସହ ସିଏମ୍ସି ଅଧିକାରୀ ରହି ସ୍ୱାବ ସଂଗ୍ରହ କରାଯାଉଛି

ଏମାନଙ୍କୁ କ୍ୱାରେକ୍ଷାଇନ୍ରେ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସମ୍ଠ ବ୍ୟବସ୍ଗା କରାଯାଇଛି

ହିତାଧ୍କକରୀମାନେ କାମ କରିବା ସହିତ ଅଧ୍କ ମକ୍ରରୀ ପାଇ ଉପକୃତ ହେଉଛନ୍ତି

ସେମାନଙ୍କର ଯତ୍ ନେବା ଆମର ଏକାନ୍ତ କାମ୍ୟ କାରଣ ସେମାନେ ଆମର ନିଜର ଭାଇ ଓ ବନ୍ଧୁ ବୋଲି ମୁଖ୍ୟମନ୍ତୀ କହିଚ୍ଚନ୍ତି

ନିମ୍ନମାନର କାମ ଯୋଗୁଁ ଏଭଳି ଅଘଟଣ ଘଟିଥିବା ସ୍ଗାନୀୟ ଲୋକେ ଅଭିଯୋଗ କରିଛନ୍ତି

ଆଜିଠାରୁ ଏହାର ମରାମତି ଆର ହୋଇଥିବା ବେଳେ ହଠାତ୍ ଢଳେଇ ଭୁଶୁଡ଼ି ପଡ଼ିଥିଲା

ରଥଯାତ୍ରା ଚଳିତବର୍ଷ ପୁରୀରେ ଶ୍ରୀକଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା କରାଇବାକୁ ଅନୁରୋଧ କରି ଶ୍ରୀମନ୍ଦିର ଦଇତାପତି ନିଯୋଗ ପକ୍ଷରୁ ମୁଖ୍ୟମନ୍ତୀଙ୍କ ଉଦ୍ଦେଶ୍ୟରେ ଆଜି ଏକ ସ୍କାରକପତ୍ର ଦିଆଯାଇଛି